କେରଳରେ ବର୍ଷା ଜାରି ରହିଥିବାରୁ ରାଜ୍ୟରେ ପରିସ୍ଥିତି ଆହୁରି ଶୋଚନୀୟ ହୋଇଛି

ଆକାଶବାଣୀରେ ରାଷ୍ଟପତିଙ୍କ ଅଭିଭାଷଣର ଭାଷାନ୍ତର ସମସ୍ତ ଆଞ୍ଚଳିକ ଭାଷାରେ ରାତି ଆଠଟାରେ ପ୍ରସାରିତ ହେବ ଦୂରଦର୍ଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରଥମେ ହିନ୍ଦୀ ଓ ଙ୍ଗରାଜୀ ଏବଂ ପରେ ପରେ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ପ୍ରସାରଣ କରାଯିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଲାଲ୍କିଲ୍ଲାର ପ୍ରାଚୀର ଉପରୁ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ଦିଲ୍ଲୀ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ଲୋକମାନଙ୍କ ପାଇଁ ପାଇଁ ଏକ ଉପଦେଶନାମା ଜାରି କରାଯାଇଛି

କେତେକ ରାସ୍ତାରେ ମଧ୍ୟ ଟ୍ୱାଫିକ୍ ଚଳାଚଳର ଦିଗ ପରିବର୍ଭନ କରାଯିବ

ସ୍ୱାଧୀନତା ଦିବସକୁ ଆଖିରେ ରଖି ରେଳ ଷ୍ଟେସନ୍ ବସ୍ ଷ୍ଟେସନ୍ ଏବଂ ହସ୍ୱିଟାଲ୍କୁ ଯିବା ପାଇଁ ବିକଳ୍ପ ରାସ୍ତାର ବ୍ୟବସ୍ଥା ମଧ୍ୟ କରାଯାଇଛି ପିଏମ୍ ଇଣ୍ଟରଭିଉ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି କହିଛନ୍ତି ସରକାରଙ୍କ ପାଇଁ ଜାତୀୟ ନିରାପତ୍ତା ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ହିନ୍ଦୀଭାଷାରେ ଏକ ଦୈନିକ ସମ୍ଭାଦପତ୍ର ସହ ସାକ୍ଷାତକାରବେଳେ ଶ୍ରୀ ମୋଦି କହିଛନ୍ତି କୌଣସି ଗଣତାନ୍ତିକ ରାଷ୍ଟ୍ରରେ ଦେଶ ନାଗରିକମାନଙ୍କର ଅଧିକାର ଓ ଆଶା ଆକାଂକ୍ଷା ଅତି ମହତ୍ୱପୂର୍ଣ୍ଣ ଏବଂ ଏହାକୁ ପୂରଣ କରିବା ନିହାତି ଆବଶ୍ୟକ ବୋଲି ସରକାର ବିବେଚନା କରନ୍ତି ସେ କହିଛନ୍ତି ଜାତୀୟ ନାଗରିକ ପଞ୍ଜିକରଣ ପାଇଁ ଅନେକଥର ପ୍ରତିଶ୍ରତି ଦିଆଯାଇଥିଲା କିନ୍ତୁ ପ୍ରଥମଥର ପାଇଁ ତାଙ୍କ ସରକାର ଅତି ସାହସର ସହ ଏହାକୁ କାର୍ଯ୍ୟକାରୀ କରିଛନ୍ତି ବିରୋଧୀ ଦଳ ପ୍ରତି ଆକ୍ଷେପ କରି ଶ୍ରୀ ମୋଦି କହିଛନ୍ତି ଯେଉଁମାନେ ନିଜର ସ୍ଥିତି ହରେଇଛନ୍ତି ଏବଂ ସମ୍ଭିଧାନ ପ୍ରତି ଯେଉଁମାନଙ୍କର ଆସ୍ଥା ନାହିଁ ସେମାନେ ଏବେ ଗୃହଯୁଦ୍ଧ ଓ ରକ୍ତପାତ ଭଳି ଶବ୍ଦ ବ୍ୟବହାର କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଜନସାଧାରରଙ୍କର ବିରକ୍ତିଭାବ ଓ ଚାପର ବଶବର୍ତ୍ତୀ ହୋଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ଆସାମ ରାଜିନାମାରେ ସ୍ୱାକ୍ଷର କରିଥିଲେ କିନ୍ତୁ ଲୋକମାନଙ୍କୁ ଠକିବା ଲକ୍ଷ୍ୟରେ ଏହି ରାଜିନାମାକୁ ବହୁବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁମାନେ ଭୋଟ୍ବ୍ୟାଙ୍କ ରାଜନୀତିରେ ଲିପ୍ତ ଅଛନ୍ତି ସେମାନେ ଜାତୀୟ ନାଗରିକ ପଞ୍ଜିକରଣ ସଂକ୍ରାନ୍ତରେ ଭିନ୍ନ କଥା କହ୍ୱଚ୍ଚନ୍ତି ଏବଂ ସେହି ଲୋକମାନେ ଭୋଟର ତାଲିକାରୁ ଲୋକମାନଙ୍କ ନାମ ହଟେଇବା ଲାଗି ଆପ୍ରାଣ ଉଦ୍ୟମ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ତାଙ୍କ ସରକାର ଦେଶବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିଛନ୍ତି ଦୁର୍ନୀତି ନିୟନ୍ତିତ ହୋଇଛି ଏବଂ ସାର୍ବଜନୀନ ଅର୍ଥ ବିକାଶ ଦିଗରେ ଖର୍ଚ୍ଚ ହୋଇଛି ସେ କହିଛନ୍ତି ଆଗାମୀ ନିର୍ବାଚନ ସମୟରେ ଦେଶ ଓ ସମାଜକୁ ବୁଝିବା ପାଇଁ ବିରୋଧୀଦଳକୁ ବାଧ୍ୟ କରିବ ବର୍ତ୍ତମାନ ଦେଶର କେତେକ ସ୍ଥାନରେ ଲିଞ୍ଚ୍ଚ ଘଟଣା ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ଏହି ଘଟଣାକୁ ନେଇ କେତେକ ବ୍ୟକ୍ତି ରାଜନୀତି କରୁଥିବାରୁ ପ୍ରଧାନମନ୍ତ୍ରୀ ଦୃଃଖ ପ୍ରକାଶ କରିଛନ୍ତି ପାକ୍ ସୋଲ୍ଜର୍ସ କିଲ୍ ଜାମ୍ମୁ କାଶ୍ମୀରର ସୀମାନ୍ତ କୁପୱାଡ଼ା ଜିଲ୍ଲାରେ ନିୟନ୍ତ୍ରଣ ରେଖା ସନ୍ନିକଟ ଟଙ୍ଗଦର୍ କ୍ଷେତ୍ରରେ ସେନାବାହିନୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ବେଳେ ଦୁଇଜଣ ପାକିସ୍ତାନୀ ସେନ୍ୟଙ୍କ ମୃତ୍ୟୁ ଘଟିଥିବା ପଦାତିକ ବାହିନୀ ପକ୍ଷରୁ କୁହାଯାଇଛି ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଗତକାଲି ରାତିରେ ଟଙ୍ଗଦର୍ କ୍ଷେତ୍ରରେ ସଶସ୍ତ ଅନୁପ୍ରବେଶକାରୀମାନଙ୍କ ସହ ମୁକାବିଲାରେ ଉତ୍ତରପ୍ରଦେଶର ମଥୁରା ନିବାସୀ ଯବାନ ପୁଷ୍ପେନ୍ଦ୍ର ସିଂ ଶହୀଦ ହେବାର ପ୍ରତିଶୋଧ ନେବାକୁ ଯାଇ ସେନାବାହିନୀ ପାକିସ୍ତାନ ସୈନ୍ୟମାନଙ୍କ ଉପରକୁ ଗୁଳି ଚଳାଇଥିଲା ମୁଖପାତ୍ର କହିଛନ୍ତି ବାରମ୍ଭାର ଅସ୍ତ୍ରବିରତି ଲଙ୍ଘନ କରି ଭାରତୀୟ ସେନା ଛାଉଣିଗୁଡ଼ିକ ଉପରକୁ ପାକିସ୍ତାନୀ ସୈନ୍ୟମାନେ ଗୁଳି ଚଳାଇ ସନ୍ତାସବାଦୀମାନଙ୍କୁ ଅନୁପ୍ରବେଶ କରେଇବା ଲାଗି ଉଦ୍ୟମ କରିଥିଲା ଦୁଇପକ୍ଷ ମଧ୍ୟରେ ଏ ପର୍ଯ୍ୟନ୍ତ ମଝିରେମଝିରେ ଗୁଳିଗୋଳା ବିନିମୟ ଚାଲିଛି ଆଜି ସକାଳୁ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ ଆଡ୍ଭାଇକରି କେନ୍ଦ୍ର ସରକାର ପ୍ଲାଷ୍ଟିକ୍ ତିଆରି ଜାତୀୟ ପତାକା ବ୍ୟବହାର ନକରିବା ପାଇଁ ନାଗରିକମାନଙ୍କୁ ପରାମର୍ଶ ଦେବା ସହ ପତାକା କୋର୍ଡକୁ କଡ଼ାକଡ଼ି ଭାବେ ପାଳନକୁ ସୁନିଶ୍ଚିତ କରାଇବା ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଉପଦେଶନାମାରେ କୁହାଯାଇଛି କାଗଜର ପତାକା ଭଳି ପ୍ଲାଷ୍ଟିକ୍ ତିଆରି ପତାକା ପ୍ରାକୃତିକ ଭାବେ ନଷ୍ଟ ହୋଇପାରିବ ନାହିଁ ଏବଂ ପ୍ଲାଷ୍ଟିକ୍ରେ ତିଆରି ଜାତୀୟ ପତାକାଗୁଡ଼ିକୁ ସଠିକ୍ ଭାବେ ନଷ୍ଟ କରାଇବା ଏକ ବାସ୍ତବ ସମସ୍ୟା ଏବଂ ଏହା ଜାତୀୟ ପତାକାର ମର୍ଯ୍ୟାଦା ହାନି କରୁଛି

ଭାରତୀୟ ପାଣିପାଗ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ନୂଆଦିଲ୍ଲୀଠାରେ କହିଛନ୍ତି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ମଧ୍ୟଭାରତରେ ଭଲ ବର୍ଷା ହେବାର ଅନୁମାନ କରାଯାଉଛି ଏହାଦ୍ୱାରା ବର୍ଷାର ପରିମାଣରେ ଉନ୍ତି ଘଟିବ

ହିମାଳୟର ପଶ୍ଚିମାଞ୍ଚଳରେ ଲଘ୍ରଚାପ ବଳୟ ସୃଷ୍ଟି ହୋଇଥିବାରୁ ଜାନ୍ଧ ଓ କାଶ୍ରୀର ପଞ୍ଜାବ ଉତ୍ତରପ୍ରଦେଶର କେତେକ ଅଞ୍ଚଳ ଓ ଅନ୍ୟ ରାଜ୍ୟଗ୍ରଡ଼ିକରେ ବର୍ଷା ହେବ ଇତିମଧ୍ୟରେ ଭୂବନେଶ୍ୱର ପାଣିପାଗ ବିଭାଗ ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ଦୁଇଦିନ ଧରି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି

କେରଳରେ ବର୍ଷା ଜାରି ରହିଛି ଓ ରାଜ୍ୟର ଅନେକ ଅଞ୍ଚଳରେ ଅକଥନୀୟ ପରିସ୍ଥିତି ସୃଷ୍ଟି ହୋଇଛି କାଲିରାତିସାରା ବର୍ଷା ଯୋଗୁଁ ୱାୟାନାଡ୍ରେ ବନ୍ୟା ଆସିଥିବା ବେଳେ ଭୂସ୍କଳନ ଘଟିଛି କନୌର କସରଗୁଡ଼ କୋଜିକୋଡ଼େ ମଲାପୁରମ୍ ଓ ପାଲକଡ଼୍ ଜିଲ୍ଲାରେ ମଧ୍ୟ ବର୍ଷା ହୋଇଛି ହଜାର ହଜାର ସଂଖ୍ୟକ ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି

ପମ୍ବା ନଦୀର ଜଳପତନ ଧୀରେଧୀରେ ବୃଦ୍ଧି ପାଉଥିବାରୁ ସାବରୀମାଳା ତୀର୍ଥଯାତ୍ୱାରେ ନଯିବା ପାଇଁ ଟ୍ରାଭାନ୍କୋର୍ ଦେବସ୍ୱମ୍ବୋର୍ଡ ପରାମର୍ଶ ଦେଇଛି

ଟ୍ୟୁଟିକୋରିନ୍ସ୍ଥିତ ବନ୍ ପଡ଼ିଥିବା ସେହି କାରଖାନାର ପ୍ରଶାସନିକ ବ୍ଲୁକ ଖୋଲିବା ପାଇଁ ବେଦାନ୍ତ କମ୍ପାନିକୁ ଏନ୍କିଟି ଅନୁମତି ଦେଇଥିବା ବିରୁଦ୍ଧରେ ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି

ଡିଏମ୍କେ ମିଟ୍ ତାମିଲନାଡୁରେ ଡିଏମ୍କେ ର ସଭାପତି ଏମ୍ କରୁଣାନିଧିଙ୍କ ବିୟୋଗ ପରେ ପାର୍ଟିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଆଜି ଚେନ୍ବାଇ ସ୍ଥିତ ଦଳୀୟ ସଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ପାର୍ଟିର କାର୍ଯ୍ୟକାରୀ ସଭାପତି ଏମ୍ଭି ଷ୍ଟାଲିନ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଦଳର ପ୍ରତିଷ୍ଠାତା ତଥା ସଭାପତିଙ୍କ ପରଲୋକରେ ଶୋକ ବ୍ୟକ୍ତ କରାଯାଇଛି ସ୍ୱର୍ଗତ କରୁଣାନିଧିଙ୍କ ଦ୍ୱାରା ରାଜ୍ୟରେ ସମାଜକଲ୍ୟାଣ ଯୋଜନା ଏବଂ ତାଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ନିଷ୍ପଭିଗୁଡ଼ିକ ବିଷୟରେ ବୈଠକରେ ଆଲୋଚନା କରାଯାଇଥିବା ଶ୍ରୀ ଷ୍ଟାଲିନ୍ କହିଛନ୍ତି କାର୍ଯ୍ୟକାରିଣୀ ପକ୍ଷରୁ ସ୍ୱର୍ଗତ କରୁଣାନିଧିଙ୍କର ରାଜ୍ୟ ପାଇଁ ସ୍ୱୟଂକ୍ଷମତା ଏବଂ କେନ୍ଦ୍ରରେ ସଂଘୀୟ ବ୍ୟବସ୍ଥା ଦୂରଦୃଷ୍ଟିକୁ ପ୍ରଶଂସା କରାଯାଇଛି ସ୍ୱର୍ଗତ କରୁଣାନିଧିଙ୍କ ପ୍ରତି ଉପସ୍ଥିତ ସଦସ୍ୟମାନେ ନିରବ ପ୍ରାର୍ଥନା କରିଥିଲେ

ରେଳମନ୍ତ୍ରୀ ପିୟୁଷ ଗୋୟଲ୍ ଗତକାଲି ନୂଆଦିଲ୍ଲୀଠାରେ ଏ ବିଷୟ ଘୋଷଣା କରିଛନ୍ତି